ଫଳରେ ସେ ବିଦ୍ୟୁତ ସଂସର୍ଶରେ ଆସିଥିଲେ ନାରାୟଣଙ୍କ ଚିକ୍କାର ଶୁଶି ଘର ଭିତରେ ଥିବା ମା' ସଜନ ତାଙ୍କୁ ବଞାଇବାକୁ ଚେଷ୍ଟା କରି ତାଙ୍ଙ ଧରି ପକାଇଥିଲେ

ଉଭୟଙ୍କୁ ଖଲ୍ଲିକୋଟ୍ ମେଡିକାଲ୍ରେ ଭର୍ତି କରାଯାଇଥିଲା

ଜିଲ୍ଲା ଆଇନସେବା ପ୍ରାଧ୍କରଣ ପକ୍ଷରୁ ଆୟୋଜିତ ଏହି ଶିବିରରେ ପ୍ରାଧ୍କରଣ ସଚିବ କମଳାକାନ୍ତ ରାଉତ ଯୋଗଦେଇ ଏସିଡ୍ ଆକ୍ରମଣର ଶିକାର ହେଉଥିବା ବ୍ୟକ୍ତିଙ୍କ ନିମନ୍ତେ ଉଦ୍ଧିଷ୍ଯ ଆଇନ ଓ ଆକ୍ରାନ୍ତଙ୍କ ପାଇଁ କ୍ଷତିପ୍ରରଣ ସଂକ୍ରାନ୍ତ ଅଧ୍ନିୟମ ଓ କାତୀୟ ଆଇନସେବା ପ୍ରାଧ୍କରଣରେ ଥିବା ଏ ସଂକ୍ରାନ୍ତ ବ୍ୟବସ୍କା ଉପରେ ଆଲୋଚନା କରିଥିଲେ